ପିଏମ୍ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ସଂଯୁକ୍ତ ଆରବ ଏମିରେଟ୍ ଓ ବାହାରିନ୍କୁ ତିନିଦିନ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଫ୍ରାନ୍କ ୟୁଏଇ ଓ ବାହାରିନ୍କୁ ତାଙ୍କର ଗସ୍ତ ସେହି ଦେଶଗ୍ରଡ଼ିକ ସହ ଭାରତର ସମ୍ପର୍କକୁ ସୁଦୂଢ଼ କରିବ ଓ ସେମାନଙ୍କ ସହ ନୁଆ ନୁଆ କ୍ଷେତ୍ରରେ ସହଯୋଗ ବୃଦ୍ଧିରେ ସହାୟତା କରିବ ତାଙ୍କ ଗସ୍ତ ପୂର୍ବରୁ ଦେଇଥିବା ଏକ ବିବୃତ୍ତିରେ ଶ୍ରୀ ମୋଦୀ କହିଛନ୍ତି ଫ୍ରାନ୍ବରେ ସେ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ୍ ଓ ପ୍ରଧାନମନ୍ତ୍ରୀ ଫିଲିପିଙ୍କ ସାକ୍ଷାତ କରିବେ ସେ କହିଛନ୍ତି ସଂଯୁକ୍ତ ଆରବ ଏମିରେଟ୍ରେ ସେ ଆବୁଧାବି ଯୁବରାଜ ଶେଖ୍ ମହମ୍ମଦ ବିନ୍ ଜୟେଦ୍ ଅଲ୍ ନାହିୟାଁଙ୍କ ସହ ବ୍ୟାପକ ବିଷୟରେ କଥାବାର୍ତ୍ତା କରିବେ ଶ୍ରୀ ମୋଦୀ କହିଛନ୍ତି ବାହାରିନ୍କୁ ତାଙ୍କର ଗସ୍ତ ସେହି ଦେଶକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ସର୍ବପ୍ରଥମ ଗସ୍ତ ହେବ ସେ କହିଛନ୍ତି ସେ ବାହାରିନ୍ ପ୍ରଧାନମନ୍ତ୍ରୀ ପ୍ରିନ୍ସ ଶେଖ୍ ଖଲିପା ବିନ୍ ସଲମନ୍ ଅଲ୍ ଖଲିପା ଓ ବାହାରିନ ରାଜା ଶେଖ୍ ହମାଦ୍ ବିନ୍ ଇସା ଅଲ୍ ଖଲିପାଙ୍କ ସାକ୍ଷାତ କରିବେ ସିବିଆଇ ଚିଦାୟରମ୍ ଦିଲ୍ଲୀର ଏକ ଅଦାଲତ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ଘରମ୍ଙ୍କୁ ଆଇଏନ୍ଏକ୍ ମିଡିଆ ଦୁର୍ନୀତି ମାମଲାରେ ଚାରି ଦିନ ପାଇଁ ସିବିଆଇ ହାଜତକୁ ପଠାଇଛନ୍ତି ସ୍ୱତନ୍ତ୍ର ବିଚାରପତି ଅଜୟକୁମାର କୁହର ତଥ୍ୟ ଓ ପରିସ୍ଥିତିକୁ ବିଚାରକୁ ନେଇ ତାଙ୍କୁ ପୁଲିସ୍ ହାଜତକୁ ପଠାଇବା ଯଥାର୍ଥ ବୋଲି ସେ ମତ ଦେଉଛନ୍ତି

ନିୟମ ଅନୁସାରେ ତାଙ୍କର ଡାକ୍ତରୀ ପରୀକ୍ଷା କରିବାକୁ ମଧ୍ୟ ବିଚାରପତି ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ତାଙ୍କର ପରିବାରର ସଦସ୍ୟ ଏବଂ ଓକିଲମାନେ ତାଙ୍କୁ ପ୍ରତିଦିନ ଅଧଘଣ୍ଜା ପାଇଁ ସାକ୍ଷାତ କରିପାରିବାକୁ ବିଚାରପତି ଅନୁମତି ଦେଇଛନ୍ତି ତାଙ୍କୁ ପାଞ୍ଚ ଦିନ ହାଜତରେ ରଖି ଜେରା କରିବାକୁ ସିବିଆଇ ଚାହୁଁଥିଲା ଜେକେ ସିଚ୍ୟୁଏସନ୍ ଜାମ୍ମୁ ଓ କାଶ୍ମୀରରେ ବ୍ୟାରିକେଟ୍ ହଟାଯିବା ଓ ଯାନବାହନ ତଥା ଲୋକମାନଙ୍କର ଗମନାଗମନ ବୃଦ୍ଧି ପାଇବା ସହ କଶ୍ମୀରର ଅଧିକାଂଶ ଭାଗରୁ କଟକଣା ପ୍ରତ୍ୟାହାର ହୋଇଛି କିନ୍ତୁ ଆଜିକୁ ମିଶାଇ କ୍ରମାନ୍ୟରେ ଅଷ୍ଟାଦଶ ଦିନ ପାଇଁ ମୋବାଇଲ୍ ଇଷ୍ଟରନେଟ୍ ସେବା ବନ୍ଦ ରହିଛି ଅଧିକାଂଶ ସ୍ଥାନରେ ଲ୍ୟାଣ୍ଡ ଲାଇନ୍ ଟେଲିଫୋନ୍ ସେବା ପୁର୍ନସ୍ଥାପିତ ହୋଇଛି ସରକାରୀ ଅଫିସରମାନଙ୍କ କହିବା ଅନୁସାରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ଓ ଉପତ୍ୟକାର କକବିଣସି ଭାଗରେ କକବିଣସି ପ୍ରକାରର ଅପ୍ରୀତିକର ଘଟଣା ଘଟିନାହିଁ ପରିସ୍ଥିତିରେ ଉନ୍ନତି ଘଟିବା ଦୃଷ୍ଟିରୁ ଶ୍ରୀନଗର ସହର ଓ ଅନ୍ୟାନ୍ୟ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟଗୁଡ଼ିକରେ ଯାନବାହନ ଚଳାଚଳ ଓ ଲୋକମାନଙ୍କର ଗମନାଗମନ ଧୀରେ ଧୀରେ ବୃଦ୍ଧି ପାଉଛି କିଛି ଜିଲ୍ଲା ମଧ୍ୟରେ କ୍ୟାବ୍ ଓ ଅଟୋରିକ୍କା ଚଳାଚଳ କରିଥିବାର ମଧ୍ୟ ଖବର ମିଳିଛି ସ୍କୁଲଗୁଡ଼ିକରେ ଶିକ୍ଷକମାନଙ୍କର ଯୋଗଦାନ ଏବଂ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କର୍ମଚାରୀମାନଙ୍କର ଉପସ୍ଥିତିରେ ବୃଦ୍ଧି ଘଟିଛି ଅଫିସରମାନେ କହିଛନ୍ତି କାଶ୍ମୀରର ଅନେକ ଅଞ୍ଚଳ ଓ ଶ୍ରୀନଗରର ଅଧିକାଂଶ ଭାଗରୁ କଟକଣା ପ୍ରତ୍ୟାହାର କରିନିଆଯାଇଛି ନାଇଡୁ ଜେ ଆଣ୍ଡ କେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି ଭାରତ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ କୌଣସି ବାହ୍ୟ ହସ୍ତକ୍ଷେପ କିମ୍ବା ମଧ୍ୟସ୍ଥତାକୁ ଗ୍ରହଣ କରିବ ନାହିଁ ସେ କହିଛନ୍ତି କାଶ୍ମୀରର ପୁର୍ନଗଠନ ପଛରେ ମୁଖ୍ୟ କାରଣ ହେଉଛି ସେଠାରେ ପ୍ରଶାସନରେ ଉନ୍ନତି ଆଣିବା ଓ ବିକାଶକୁ ତ୍ୱରାନ୍ୱିତ କରିବା

ଉପରାଷ୍ଟ୍ରପତି ଆଜି ସକାଳୁ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ଜାମ୍ମୁ କାଶ୍ମୀରର ପୁର୍ନଗଠନ ସଂକ୍ରାନ୍ତରେ ଭୁଲ୍ ତଥ୍ୟ ପ୍ରଚାର କରିବା ଓ ଏହାକୁ ଆନ୍ତର୍ଜାତିକ କରଣ କରିବାକୁ ଉଦ୍ୟମ କରାଯାଉଥିବାର ସେ ଦର୍ଶାଇଛନ୍ତି ସେ କହିଛନ୍ତି ଜାନ୍ମ କାଶ୍ରୀର ପ୍ରସଙ୍ଗ ଭାରତର ଏକ ଆଭ୍ୟନ୍ତରୀଣ ବ୍ୟାପାର ଓ ଭାରତ ସରକାର ଏ ସଂକ୍ରାନ୍ତରେ ଯେକୌଣସି ନିଷ୍ପଭି ନେଇପାରିବେ ସେହି ଇସ୍ତାହାରରେ କୁହାଯାଇଛି ଆନ୍ତର୍ଜାତିକ ସନ୍ତାସବାଦ ଉପରେ ଏକ ବ୍ୟାପକ ରାଜିନାମା ଶୀଘ୍ର ଗୃହୀତ କରିବାକୁ ସେ ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ଅନୁରୋଧ କରିଛନ୍ତି ଏହାଛଡ଼ା ଜାତିସଂଘ ନିରାପଭା ପରିଷଦରେ ସଂସ୍କାର ପାଇଁ ଆହ୍ୱାନ ଦେଇ ଜାତିସଂଘରେ ଭାରତକୁ ସ୍ଥାୟୀ ସଦସ୍ୟ ଭାବେ ଗ୍ରହଣ କରାଯିବାକୁ ସେ ଚାର୍ହିଛନ୍ତି

ଏକ ସରକାରୀ ଇସ୍ତାହାର ଅନ୍ତସାରେ ପରିବେଶ ମନ୍ତ୍ରୀ ପ୍ରକାଶ କାଭଡେକର ଏହି ଭଡ଼ା କୋହଳ କରିବାକୁ ଏକ ବୈଠକରେ ନିଷ୍ପଭି ଗ୍ରହଣ କରିଛନ୍ତି ସେ କହିଛନ୍ତି ଏହି ପଦକ୍ଷେପ ପବନଶକ୍ତି ପ୍ରକଳ୍ପଗୁଡ଼ିକରେ ପୁଞ୍ଜିନିବେଶ ବୃଦ୍ଧି କରିବ ଓ ଶସ୍ତାରେ ପବନ ଶକ୍ତି ମିଳିପାରିବ ଏଥିରେ କୁହାଯାଇଛି ବର୍ଭମାନ ସୁଦ୍ଧା କୌଣସି ଜଙ୍ଗଲ ଜମିରେ ପବନ ଶକ୍ତି ପ୍ରକଳ୍ପ ସ୍ଥାପନ ଲାଗି ଉପସ୍ଥିତ ପଦ୍ଧତି ଅନୁସାରେ ବାଧ୍ୟତାମୂଳକ ଭାବେ ଶୁଳ୍କ ଦେବାକୁ ପଡ଼ୁଥିଲା

ସ୍ୱାସ୍ଥ୍ୟ ନିରାପତ୍ତା ଓ ସାମାଜିକ କଲ୍ୟାଣ ଆଦି ବିଷୟରେ ମତର ଆଦାନ ପ୍ରଦାନ ପାଇଁ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ଏହା ଏକ ମଞ୍ଚ ଭାବେ ବିବେଚିତ ହୋଇଆସୁଛି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିଶ୍ ଗୁଜରାତ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ କେନ୍ଦ୍ରଶାସିତ ଅଞ୍ଚଳ ଡାମନ ଓ ଡିୟୁ ଏବଂ ଦାଦ୍ରା ଓ ନଗରହାବେଳୀର ପ୍ରତିନିଧିମାନେ ଏଥିରେ ଯୋଗଦେଇଥିଲେ ଗରିବ ଲୋକମାନଙ୍କ ପାଇଁ ବାସଗୃହ ନିର୍ମାଣ ଲାଗି କେନ୍ଦ୍ର ସରକାରଙ୍କ ବଳକା ଜମିର ବଣ୍ଟନ ଓ ଦୂରଦରାନ୍ତ ଗ୍ରାମଗୁଡ଼ିକରେ ବ୍ୟାଙ୍କ୍ ସ୍ଥାପନ ଭଳି ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଛି

ଅପୋଜିସନ୍ ପ୍ରୋଟେଷ୍ଟ ଜାମ୍ମୁ ଓ କାଶ୍ମୀରରେ ଅଟକ ରଖାଯାଇଥିବା ରାଜନୈତିକ ନେତାମାନଙ୍କୁ ଖଲାସ କରାଯିବାକୁ ଦାବି କରି କଂଗ୍ରେସ ତୃଶମୂଳ କଂଗ୍ରେସ ଓ ଡିଏମ୍କେ ସମେତ ବିରୋଧୀ ଦଳମାନେ ଆଜି ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଂଗ୍ରେସ ନେତା ଗୁଲାମନବୀ ଆଜାଦ୍ ସିପିଆଇଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ସିପିଆଇ ସାଧାରଣ ସମ୍ପାଦକ ଡି ରାଜା ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ ଲୋକତାନ୍ତିକ ଜନତା ଦଳର ଶରଦ ଯାଦବ ଆର୍କେଡିର ମନୋଜ ଝା ଓ ତୃଶମୂଳ କଂଗ୍ରେସର ଦିନେଶ ତ୍ରିବେଦୀଙ୍କ ସମେତ ବିରୋଧୀ ଦଳ ନେତାମାନେ ଏହି ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କାମ୍ମୁ କାଶ୍ମୀରରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ଟେଲି ଯୋଗାଯୋଗ ସେବା ପୁର୍ନକ୍ଷମ କରିବା ଓ ଅଟକ ଥିବା ରାଜନୈତିକ ନେତାମାନଙ୍କୁ ତୂରନ୍ତ ଖଲାସ କରିବା ପାଇଁ ଦାବି କରି ସେମାନେ ସ୍କୋଗାନ୍ ଦେଇଛନ୍ତି

ନିରବ ମୋଦୀଙ୍କୁ ପ୍ରତ୍ୟର୍ପଣ କରି ଆଶିବାକୁ ଭାରତ ଚାହୁଁଛି ସେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଛନ୍ତି

ଗତ ଜୁଲାଇ ମାସରେ ବ୍ରିଟେନ୍ ହାଇକୋର୍ଟରେ ତାଙ୍କର ଜାମିନ୍ ଆବେଦନ ଖାରଜ ହେବା ପରଠାରୁ ଦ୍ୱିତୀୟଥର ଲାଗି ସେ ହାଜର ହୋଇଛନ୍ତି